ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ନେତୃତ୍ୱାଧୀନ ସରକାରଙ୍କଦ୍ୱାରା ଆଗତ ଆସ୍ଥାସଚକ ପ୍ରସ୍ତାବ ଉପରେ ଆସନ୍ତାକାଲି ଭୋଟ୍ ନିଆଯିବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ କହିଛନ୍ତି ବାଚସ୍ୱତି କେ ଆର୍ ରମେଶ କ୍ରମାର ନିଜେ ଧାର୍ଯ୍ୟ କରିଥିବା ସମୟସୀମା ମଧ୍ୟରେ ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ଉପରେ ନିଷ୍ପଭି ନେଇପାରିବେ

ସୁପ୍ରିମ୍କୋର୍ଟଙ୍କ ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କର୍ଷ୍ଣାଟକ ବାଚସ୍କତି କେ ଆର୍ ରମେଶ କୁମାର କହିଛନ୍ତି ସମ୍ଭିଧାନ ଅଦାଲତ ଏବଂ ଲୋକପାଳ ନିୟମର ଲଙ୍ଘନ ହେଲାଭଳି କୌଣସି ନିଷ୍ପଭି ସେ ନେବେ ନାହିଁ ବିକେପି ସୁପ୍ରିମ୍କୋର୍ଟଙ୍କ ରାୟକୁ ସ୍ୱାଗତ କରିଛି ପାର୍ଟି ସାଧାରଣ ସମ୍ପାଦକ ମୁରଲୀଧର ରାଓ କହିଛନ୍ତି ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ସଂକ୍ରାନ୍ତରେ ନିଷ୍କଭି ନେବାପାଇଁ ବାଚସ୍ୱତିଙ୍କ କ୍ଷମତାକୁ ସୁପ୍ରିମ୍କୋର୍ଟ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଅବିଳୟେ ନିଷ୍ପଭି ନେବାପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ରାଓ କହିଛନ୍ତି ବର୍ଭମାନ କାହାକୁ ଅଯୋଗ୍ୟ ଘୋଷଣା କରାଯିବାର ପ୍ରଶ୍ନ ଉଠ୍ନାହିଁ ବିକେପି ରାଜ୍ୟଶାଖା ସଭାପତି ବିଏସ୍ ୟେଦିୟୁରାପ୍ପା କହିଛନ୍ତି ଏହା ସମ୍ଭିଧାନ ଓ ଗଣତନ୍ତର ବିଜୟ ଓ ବିଦ୍ରୋହୀ ବିଧାୟକମାନଙ୍କର ନୈତିକ ବିଜୟ ଆଇସିଜେ ଯାଦବ ପାକିସ୍ତାନରେ ମୃତ୍ୟୁ ଦଶ୍ଚାଦେଶ ପାଇଥିବା ଭାରତୀୟ ନାଗରିକ କୂଳଭ୍ଷଣ ଯାଦବଙ୍କୁ ଫାଶୀ ନ ଦେବାପାଇଁ ଅନ୍ତର୍ଜାତୀୟ ଅଦାଲତ ରାୟ ଦେଇଛନ୍ତି କିନ୍ତୁ ତାଙ୍କୁ ଛାଡ଼ିଦେବା ଲାଗି ଭାରତର ଆବେଦନକୁ ଅନ୍ତର୍କାତୀୟ ଅଦାଲତ ଖାରଜ କରିଛନ୍ତି ମୃତ୍ୟୁ ଦଶ୍ଚାଦେଶ ଉପରେ ପୁନର୍ବିଚାର କରିବାପାଇଁ ପାକିସ୍ତାନକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଶ୍ରୀ ଯାଦବଙ୍କୁ ଭାରତୀୟ ଦୂତାବାସ ସହ ସମ୍ପର୍କ ରଖିବାକୁ ଅନୁମତି ଦେବାପାଇଁ ପାକିସ୍ତାନକୁ ପରାମର୍ଶ ଦିଆଯାଇଛି

ଏହାଦ୍ୱାରା ନାମଲେଖା ପ୍ରକ୍ରିୟାରେ ସ୍ୱଚ୍ଚତାକୁ ନିର୍ଣ୍ଣିତ କରାଯାଇପାରିବ ଏବଂ ନାମଲେଖା ଫି' ହ୍ରାସ ପାଇବ

ଦେଶର କେତେକ ନିର୍ଦ୍ଦିଷ୍ଟ ନଦୀବନ୍ଧଗୁଡ଼ିକରେ ଏକକ ନିରାପତ୍ତା ପ୍ରକ୍ରିୟା ଆବଶ୍ୟକତାକୁ ପୂର୍ବଶ କରିବା ଦିଗରେ ଏହି ନିଷ୍ପଭି ବହୁମାତ୍ରାରେ ସହାୟକ ହେବ

ନଦୀବନ୍ଧଗୁଡ଼ିକୁ ନିୟମିତ ଯାଞ୍ଚ କରୁରୀକାଳୀନ କାର୍ଯ୍ୟାନୁଷାନ ଯୋକନା ବ୍ୟାପକ ନଦୀବନ୍ଧ ନିରାପତ୍ତା ସମୀକ୍ଷା ମରାମତି ଏବଂ ବନ୍ଧ ନିରାପତ୍ତା ପାଇଁ ରକ୍ଷଣାବେକ୍ଷଣ ପାର୍ଷି ସମେତ ନଦୀବନ୍ଧ ନିରାପତ୍ତା ସଂକ୍ରାନ୍ତ ସମସ୍ୟାଗୁଡ଼ିକୁ ଦୂର କରିବାରେ ଏହି ଆଇନ ସହାୟକ ହୋଇପାରିବ

ଏହି ସଂଶୋଧନ କରିଆରେ କମ୍ପାନୀଗ୍ରଡ଼ିକ ପାଇଁ ଦେବାଳିଆ ଢାଞ୍ଚା କ୍ଷେତ୍ରରେ ଥିବା ତ୍ରଟି ସଂଶୋଧନ କରାଯିବ ଏବଂ ଦେବାଳିଆ କମ୍ପାନୀଗ୍ରଡ଼ିକ ପାଇଁ ଏକା ସାଙ୍ଗରେ ସର୍ବାଧକ ମୂଲ୍ୟ ନିର୍ଦ୍ଧାରଣ ନିୟମ ପ୍ରଣୟନ ବିଷୟକ୍ତ ନିଣ୍ଚିତ କରାଯାଇପାରିବ ଏହି ବିଲ୍ ଆଇନରେ ପରିଣତ ହେଲେ ସରକାର ଋଣ ପରିଶୋଧ ପାଇଁ ଦେବାଳିଆ କମ୍ପାନୀଗ୍ରଡ଼ିକ ସକାଶେ ସମୟସୀମା ଧାର୍ଯ୍ୟ କ୍ଷେତ୍ରରେ କଠୋର ନିୟମ ପ୍ରଶୟନ କରିପାରିବେ ଏହାଦାରା ସହଜ ବ୍ୟବସାୟ କ୍ଷେତ୍ରରେ ବାଧାବିଘ୍ନକୁ ଦୂର କରାଯାଇପାରିବ ଏବଂ ଆଇନର ଲଙ୍ଘନକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୃଷ୍ଣାନ ଗ୍ରହଣ କରାଯାଇପାରିବ

ଆର୍ଏସ୍ ଏନ୍ଆର୍ସି ଦେଶରେ ଅନୁପ୍ରବେଶ ନିୟନ୍ତ୍ରଣ କରିବାପାଇଁ ଅନ୍ତର୍ଜାତୀୟ ସୀମାରେଖାରେ ତାରବାଡ଼ ନିର୍ମାଣ ସୀମା ସ୍ୱରକ୍ଷା ବାହିନୀଦ୍ୱାରା ପହରା ବ୍ୟବସ୍ଥା ବୃଦ୍ଧି ସୀମା ପହରା ପାଇଁ କାରିଗରି ବିଦ୍ୟାର ଉପଯୋଗ ଏବଂ ସ୍କାର୍ଟ ତାରବାଡ଼ ନିର୍ମାଣ ଭଳି ଅନେକ ପଦକ୍ଷେପ ନିଆଯାଇଥିବା ସରକାର କହିଛନ୍ତି

ସେ କହିଛନ୍ତି ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ ତାଲିକା ସ୍ୱପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନ୍ଦଯାୟୀ ପ୍ରକାଶ କରାଯିବ ଦେଶର ଅନ୍ୟ ଅଞ୍ଚଳଗ୍ରଡିକରେ ଜାତୀୟ ନାଗରିକ ପଞ୍ଜୀକରଣ ଭଳି ତାଲିକା ପ୍ରସ୍ତତି ସଂକ୍ରାନ୍ତୀୟ ଅତିରିକ୍ତ ପ୍ରଶ୍ୱର ଉତ୍ତର ଦେଲାବେଳେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ଅବୈଧ ଦେଶାନ୍ତର ଗମନକାରୀ ଓ ଅନୁପ୍ରବେଶକାରୀମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ସେମାନଙ୍କର ଦେଶକୁ ପଠାଇ ଦିଆଯିବ ଏଲ୍ଏସ୍ ଇଣ୍ଡିଆ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ କହିଛନ୍ତି ନିୟନ୍ତ୍ରଣ ରେଖାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାପାଇଁ ଭାରତ ଓ ଚୀନ୍ ଦ୍ୱିପକ୍ଷୀୟ ରାଜିନାମାକୁ ପାଳନ କର୍ରଛନ୍ତି

ଗତବର୍ଷ ଏପ୍ରିଲ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗଙ୍କ ମଧ୍ୟରେ ଅନୁଷ୍ଠିତ ଶୀର୍ଷସରୀୟ ବୈଠକରେ ଆସ୍ଥା ସୃଷ୍ଟି ପାଇଁ ଆବଶ୍ୟକ ସାମରିକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଥିଲା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସୀମାନ୍ତରେ ରେଳପଥ ବିମାନ ପଥ ଓ ସଡ଼କ ପଥରେ ମୌଳିକଡାଞ୍ଚାରେ ବିକାଶ କରାଯାଇଛି ଏବଂ ପରିସ୍ଥିତି ସଂକ୍ରାନ୍ତରେ ସରକାର ନିୟମିତ ସମୀକ୍ଷା କର୍ତ୍ଥନ୍ତି ଫ୍ଲଡ୍ସ୍ ତଳିଆ ଆସାମ୍ର ବନ୍ୟା ପରିସ୍ଥତି ସଙ୍କଟଜନକ ରହିଥିବାବେଳେ ଉପର ଆସାମ୍ରେ ସାମାନ୍ୟ ଉନ୍ନତି ହୋଇଛି ରାଜ୍ୟ ଦୁର୍ବିପାକ ପରିଚାଳନା କର୍ତ୍ତ୍ୱପକ୍ଷ ସିଇଓ କହିଛନ୍ତି ରାଜ୍ୟରେ ବନ୍ୟାଜଳ କମିବା ଆରମ୍ଭ କରିଛି

ସ୍ଥାନଚ୍ୟତ ହୋଇଥିବା ଲକ୍ଷେରୁ ଅଧିକ ଲୋକ ରିଲିଫ୍ ଶିବିରଗୁଡ଼ିକରେ ଆଶ୍ରୟ ନେଇଛନ୍ତି ବିହାରର ସୀତାମାଢ଼ି ମଧୁବନୀ କଟିହାର ପୂର୍ଣ୍ଣିଆ ଓ ମୁଜାଫର୍ପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଶୋସନୀୟ ରହିଛି

ଅରୁଣାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି

ଏନ୍ଡିଆର୍ଏଫ୍ ଏସ୍ଡିଆର୍ଏଫ୍ ଆଇଟିବିପି ଓ ସିଆର୍ପିଏଫ୍ ତଥା ପୁଲିସ୍ ବାହିନୀକୁ ଅନୁସନ୍ଧାନ ଉଦ୍ଧାର କାର୍ଯ୍ୟ ରାସ୍ତା ସଫା ଏବଂ ଯାନବାହନ ପୁନଃ ଚଳାଚଳ କାମରେ ଲଗାଯାଇଛି ବ୍ୟାଡ୍ମିଣ୍ଟନ୍ ଜାକର୍ତ୍ତାରେ ଚାଲିଥିବା ଇଷ୍ଡୋନେସିଆ ଓପନ୍ ବ୍ୟାଡ୍ମିଷ୍ଟନ୍ ପ୍ରତିଯୋଗିତାରେ ପିଭି ସିନ୍ଧୁ ଓ କିଦାୟୀ ଶ୍ରୀକାନ୍ତ ପ୍ରି କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି